ମାଟ୍ରିକ୍ ରେଗୁଲାର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ନବମ ଶ୍ରେଶୀର ଅର୍ଭ୍ବାର୍ଷିକ ବାର୍ଷିକ ଦଶମ ଶ୍ରେଣୀର ଦ୍ୱିତୀୟ ତୂତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷାର ନ ବିଚାରକୁ ନେଇ ମୂଲ୍ୟାୟନ କରାଯିବ ବୋଲି ଜଶାପଡ଼ିଛି